କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ମିଶନ୍ କର୍ମଯୋଗୀ ପ୍ରଶାସନିକ ସେବା ଦକ୍ଷତା ବୃଦ୍ଧି ଜାତୀୟ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି ଏହି ଯୋଜନା ପ୍ରଶାସନିକ ସେବା ଅଫିସରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିଭିଭୂମି ଯୋଗାଇବ ଯା ଫଳରେ ସେମାନେ ଭାରତୀୟ ସଂସ୍କୃତି ସହ ଜଡ଼ିତ ରହି ବିଶ୍ୱର ସର୍ବକୁଷ୍ଟ ପଦ୍ଧତିକୁ ଶିଖି ପାରିବେ ମିଶନ୍ କର୍ମଯୋଗୀ ଭାରତୀୟ ପ୍ରଶାସନିକ ସେବା ଅଫିସରମାନଙ୍କୁ ଭବିଷ୍ୟତ ପାଇଁ ଗଢ଼ିବା ଲକ୍ଷ୍ୟରେ ଆରମ୍ଭ କରାଯାଉଛି ଏହା ସେମାନଙ୍କ ମଧ୍ୟରେ ସୃଜନଶୀଳତା ଗଠନ ମୂଳକ ଭାବନା ନବୀକରଣ ଭାବନା ସକ୍ରିୟତା ଓ ପେଷାଦାରିତା ଆଦି ବିକଶିତ କରିବା ସହ ସେମାନଙ୍କୁ ଅଧିକ ସ୍ପଚ୍ଛ ଉପାୟରେ କାର୍ଯ୍ୟ କରିବା ଓ ବୈଷୟିକ ଜ୍ଞାନର ଉପଯୋଗ କରିବାକୁ ସକ୍ଷମ କରିବ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କର୍ମଯୋଗୀ ମିଶନ୍ ମାନବ ସମ୍ବଳ ବିକାଶ ଦିଗରେ ସରକାରଙ୍କର ସର୍ବବୃହତ କାର୍ଯ୍ୟକ୍ମ ହେବ

ଏହି ଖର୍ଚ୍ଚର କିଛି ଅଂଶ ବହୁରାଷ୍ଟ୍ରୀୟ ସହାୟତା ଆକାରରେ ଆସିବ

ସେହି ଭାଷାଗୁଡ଼ିକ ମଧ୍ୟରେ ଉର୍ଦ୍ଦୁ କାଶ୍ମୀରୀ ଡୋର୍ଗୀ ହିନ୍ଦୀ ଓ ଇଗ୍ରାଜୀରହିଛି ଜାପାନ ବକାର ପାଇଁ ଭାରତୀୟ ବସ୍ତ୍ରର ଯାଞ୍ଚ ଓ ଏହାର ମାନରେ ଉନ୍ନତି ସକାଶେ ଭାରତ ଓ ଜାପାନ ମଧ୍ୟରେ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ଭାରତ ଓ ଫିନ୍ଲ୍ୟାଣ୍ଡ ମଧ୍ୟରେ ଭୂତତ୍ୱ ସର୍ବେକ୍ଷଣ ଓ ଖଶିଜ ସମ୍ପଦ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ବୁଝାମଣା ସ୍କାରକପତ୍ରକୁ କ୍ୟାବିନେଟ୍ ଅନୁମୋଦନ କରିଛି ପାର୍ଲାମେଣ୍ଟ ସେସନ୍ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ସମୟରେ ପ୍ରଶ୍ନକାଳ ହେବ ନାହିଁ ଓ ବେସରକାରୀ ସଦସ୍ୟ ବିଲ୍ ଉପରେ ବିତର୍କ ହେବ ନାହିଁ ଶୂନ୍ୟ କାଳକୁ ମଧ୍ୟ ସୀମିତ ରଖାଯିବ ଲୋକସଭା ଓ ରାଜ୍ୟସଭା ସଚିବାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ବୈଠକ ସମୟରେ ବିରତି ରହିବ ନାହିଁ ଉଭୟ ସଭାର କାର୍ଯ୍ୟଧାରା ଶନିବାର ଓ ରବିବାର ଦିନ ମଧ୍ୟ ଚାଲିବ

କେବଳ ପ୍ରଥମ ଦିନକୁ ଛାଡ଼ି ବାକି ଦିନଗୁଡ଼ିକରେ ରାଜ୍ୟସଭା କାର୍ଯ୍ୟଧାରା ସକାଳ ସିଫ୍ଟରେ ଅନୁଷ୍ଠିତ ହେବ ଓ ଲୋକସଭା କାର୍ଯ୍ୟଧାରା ସନ୍ଧ୍ୟା ସିଫ୍ଟରେ ଅନୁଷ୍ଠିତ ହେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଜୁଲାଇ ମାସ ପ୍ରଥମ ସପ୍ତାହ ତ୍କଳନାରେ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଚାରିଗୁଣ ବୃଦ୍ଧି ପାଇଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ଅଭିଯାନକୁ ତ୍ୱରାନ୍ଧିତ କରାଯିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଏହି ସମୟରେ ସେ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ

ମସ୍କୋରେ ଶୁକ୍ରବାର ଦିନ ଏହି ଆଲୋଚନା ହେବ ରୁଷ୍ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍ ଶର୍ଗେଇ ଶୋଇଗୁଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ସିଂ ମସ୍କୋ ଗସ୍ତରେ ଯାଇଛନ୍ତି

ଏକ ଟ୍ୱିଟ୍ ସନ୍ଦେଶରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସେ ରୁଷ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଓ ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ ଭାରତ ଓ ରୁଷ୍ ପରସ୍କରର ପୁରାତନ ଭାଗିଦାର ରାଷ୍ଟ୍ର ଓ ତାଙ୍କର ଏହି ଗସ୍ତ ଏହି ସଂପର୍କକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ ଜୁନ୍ ମାସଠାରୁ ଏ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କର ରୁଷ୍କୁ ଏହା ଦ୍ୱିତୀୟ ଗସ୍ତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେହିଦିନ ରୁଷ୍ ନାଜି ଜର୍ମାନୀ ଉପରେ ବିଜୟ ହାସଲ କରିଥିଲା

ବର୍ତ୍ତମାନର ସଡ଼କପଥରେ କୋଇଲାର ପରିବହନ ସ୍ଥାନରେ କମ୍ପ୍ୟୁଟର ଭିତ୍ତିକ କୋଇଲା ଚଢ଼ା ଉଉରା ବୈଷୟିକ ଜ୍ଞାନର ବିକାଶ କରାଯାଉଛି

ଟ୍ୱିଟ୍ କରି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନବଭାରତ ନବୀକରଣ ଦିଗରେ ଅଗ୍ରସର ହେଉଛି

ନଡ଼ିଆ ଚାଷ ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ଭାରତରେ କେରଳ ସର୍ବାଧିକ ନଡ଼ିଆ ଉତ୍ପାଦନ କରୁଥିବା ବେଳେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟ ନଡ଼ିଆ ଚାଷ ପ୍ରତି ଅଧିକ ଆଗ୍ରହପ୍ରକାଶ କରିବା ଆରମ୍ଭ କଲେଣି